ରାଜ୍ୟସଭା ଡିସ୍କସନ୍ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଆଲୋଚନା କରାଯାଉଛି ଏଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି ଆଲୋଚନା ପାଇଁ ଅଧିକ ସମୟ ରଖିବାକୁ ସଭାଗୃହରେ ସହମତି ସୃଷ୍ଟି ହୋଇଥିଲା କୃଷକମାନଙ୍କ ଆନ୍ଦୋଳନ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସଦସ୍ୟମାନେ ଆଲୋଚନା କରିବାକୁ ସୁଯୋଗ ପାଇବା ପାଇଁ ଏଭଳି କରାଯାଇଛି ଆଜିସକାଳୁ ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଆକିର ପ୍ରଶ୍ନକାଳ ଓ ଆସନ୍ତାକାଲିର ଶୃନ୍ୟକାଳକୁ ବାତିଲ କରିବାକୁ ସେ ବିରୋଧୀଦଳ ନେତାମାନଙ୍କ ସହ କଥାବାର୍ତ୍ତା କରିସାରିଛନ୍ତି

ରାଜ୍ୟସଭା ବିରୋଧୀଦଳ ନେତା ଗୁଲାମନବୀ ଆଜାଦ ଏହା ଉପରେ ସହମତି ପ୍ରକାଶ କରି ସଦସ୍ୟମାନେ କୃଷକମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ପାଇପାରିବେ ବୋଲି କହିଚ୍ଛନ୍ତି ପୂର୍ବରୁ ବିଜେପି ସାଂସଦ ଭୁବନେଶ୍ୱର କଲିତା ସଭାରେ ଆଲୋଚନା ଆରମ୍ଭ କରି କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ ସେ କହିଥିଲେ ସରକାର କୃଷକମାନଙ୍କ ସମ୍ପନ୍ଧୀୟ ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି କୃଷକ ସଂଘ ଓ କୃଷିମନ୍ତ୍ରୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇସାରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ ଆୟୁଷ୍ମାନ ଭାରତ ବିଷୟ ଉତ୍ଥାପନ କରି ସେ କହିଥିଲେ ଏହା ଦ୍ୱାରା ଦେଶର ଲକ୍ଷଲକ୍ଷ ଗରିବ ପରିବାର ଉପକୂତ ହେଉଛନ୍ତି ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ 'ସହଜରେ ବ୍ୟବସାୟ କରିବା' କ୍ଷେତ୍ରରେ ବିଶ୍ୱ ପାହ୍ୟାରେ ଯଥେଷ୍ଟ ଉପରକୁ ଚାଲିଯାଇଛି ଆଉଜଣେ ବିଜେପି ସାଂସଦ ବିଜୟପାଲ ସିଂ କୋବିଡ ନାଇଣ୍ଟିନ୍ର ମୁକାବିଲାରେ ସରକାରଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀଦଳ ନେତା ଗୁଲାମନବୀ ଆକ୍ଷାଦ ତିନୋଟିଯାକ କୂଷି ଆଇନର ଉଚ୍ଛେଦ କରାଯିବାକୁ ଦାବି କରିଥିଲେ

ଠାରେ ଘଟିଥିବା ଘଟଣାର ଶ୍ରୀ ଆକ୍ଜାଦ ମଧ୍ୟ ନିନ୍ଦା କରିଥିଲେ ସେ କହିଥିଲେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ହେବା ଉଚିତ ସାମ୍ଭାଦିକ ଓ ଯେଉଁମାନେ ଗଣ୍ଡଗୋଳରେ ଲିପ୍ତ ନଥିଲେ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଅଣାଯିବା ଉଚିତ ନୁହେଁ ବୋଲି ସେ କହିଥିଲେ କଗ୍ରେସ ଏମ୍ପି ଶଶି ଥରୁର୍ ଓ କିଛି ସାମ୍ଭାଦିକଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଲାଗୁ କରାଯିବା ବିଷୟର ଶ୍ରୀ ଆଜାଦ ସମାଲୋଚନା କରିଥିଲେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ଆଜାଦ ଜାମ୍ଗୁ ଓ କାଶ୍ମୀରକୁ ପୁନର୍ବାର ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ ରାଜ୍ୟସଭାରେ ଆଲୋଚନା କାରି ରହିଛି ରାଜ୍ୟସଭା ରେକର୍ଡିଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟାନାଇଡୁ ସଭାର କାର୍ଯ୍ୟଧାରାକୁ ମୋବାଇଲ୍ ଫୋନ୍ରେ ରେକର୍ଡ ନ କରିବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ କିଛି ସାଂସଦ ସଭାକକ୍ଷ ମଧ୍ୟରେ କାର୍ଯ୍ୟଧାରାର ଭିଡ଼ିଓ ରେକର୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା ଏହାପରେ ଅଧ୍ୟକ୍ଷ ସଭାମଧ୍ୟକୁ ମୋବାଇଲ୍ ଫୋନ୍ ଆଶିବାକୁ ଅନୁମତି ନଥିବା ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ ଅଧ୍ୟକ୍ଷ କହିଥିଲେ କାର୍ଯ୍ୟଧାରାର ଏଭଳି ରେକର୍ଡିଂ କରାଯାଇ ତାହାକୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା ସ୍ନାଧୀକାର ଭଙ୍ଗ ଓ ସଭାକକ୍ଷର ମର୍ଯ୍ୟାଦାର କ୍ଷୁର୍ଣ୍ଣ ବିବେଚନା କରାଯିବ ଏଭଳି ଅବାଞ୍ଚିତ କାର୍ଯ୍ୟରୁ ନିବୃତ ରହିବାକୁ ସେ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ

ସେମାନେ ସଭାକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ସେହି ତିନିଜଣ ସାଂସଦ ହେଉଛନ୍ତି ସଂଜୟ ସିଂ ସୁଶୀଲ ଗୁପ୍ତା ଏବଂ ଏନ୍ଡି ଗୁପ୍ତା ରାଜ୍ୟସଭାରେ ରାଷ୍ଟପତିଙ୍କ ଅଭିଭାଷଣ ସଂକାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବାବେଳେ ତିନିକ୍ଷଯାକ ଆମ୍ ଆଦ୍ମୀ ପାର୍ଟି ସାଂସଦ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇ କୃଷି ଆଇନଗୁଡ଼ିକ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ସେମାନେ ସେମାନଙ୍କର ଆସନକୁ ଫେରିଯିବା ପାଇଁ ଅଧ୍ୟକ୍ଷ ବାରମ୍ଭାର ଅନୁରୋଧ କରିଥିଲେ କିନ୍ତୁ ସେମାନେ ସ୍କୋଗାନ ଦେବା କ୍କାରି ରଖିଥିଲେ ଓ ଏହା ପରେ ଅଧ୍ୟକ୍ଷ ସେମାନଙ୍କୁ ସଭାରୁ ଆଜି ପାଇଁ ନିଲମ୍ବନ କରିଥିଲେ ସେମାନେ ସଭାକକ୍ଷ ପରିତ୍ୟାଗ ନ କରିବାକୁ ଅଡ଼ି ବସିବାରୁ ସଭାକାର୍ଯ୍ୟକୁ ସ୍ୱଚ୍ଚସମୟ ପାଇଁ ସ୍ଥଗିତ ରଖାଯାଇଥିଲା ସଭାକାର୍ଯ୍ୟ ଆରମ୍ଭ ହେବା ପରେ ସେହି ତିନିଜଣଯାକ ସଦସ୍ୟ ସଭାକକ୍ଷରେ ଉପସ୍ଥିତ ଥିବାରୁ ମାର୍ଶାଲମାନଙ୍କ ସହାୟତାରେ ସେମାନଙ୍କୁ ସଭାର୍ ବାହାର କରାଯାଇଥିଲା

ପିଏମ ଚୌରୀ ଚୌରା ଉତ୍ତରପ୍ରଦେଶରେ' ଐତିହାସିକ ଚୌରୀ ଚୌରା ଘଟଣାର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ପୂର୍ଣ୍ଣମାତ୍ରାରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବର୍ଷେ ବ୍ୟାପି ଶତବାର୍ଷିକୀ ପାଳନ ଉତ୍ସବର ଶୁଭାରମ୍ଭ କରିବେ ଶ୍ରୀ ମୋଦୀ ଚୌରୀ ଚୌରା ଘଟଣା ଉପରେ ଏକ ଡାକଟିକଟ ଉନ୍କୋଚନ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ରହିବେ

ଆମ ସମ୍ୟାଦଦାତା ଜଣାଇଛନ୍ତି ଜାନ୍ମୁ କାଶ୍ମୀର ସୁରକ୍ଷା ପାଇଁ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ଖର୍ଚ୍ଚ

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିକିଷନ ରେଡ୍ରୀ ଏକ ଲିଖିତ ଉତ୍ତରେ ପାର୍ଲାମେଣ୍ଟରେ ଏହା ଜଣାଇଥିଲେ

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ଶିଫ୍ଟରେ କରାଯିବ